ବର୍ତ୍ତମାନ ଭୋଟ ଗ୍ରହଣ କେନ୍ଦ୍ରଗୁଡ଼ିକର ସଂଖ୍ୟା ବୃଦ୍ଧି କରାଯିବାକୁ ସ୍ଥିର ହୋଇଛି ଆସାମ କେରଳ ତାମିଲନାଡୁ ପଶ୍ଚିମବଙ୍ଗ ଓ ପୁଡ଼ୁଚେରୀ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି

କୋବିଡରେ ସଂକ୍ରମିତ ବ୍ୟକ୍ତିମାନଙ୍କ ପାଇଁ ଡାକ ଯୋଗେ ମତଦାନ କରିବାର ସୁବିଧା ପ୍ରଦାନ କରାଯିବ ତେବେ ଏଥିପାଇଁ ଜଣେ ଉଚ୍ଚପଦସ୍ଥ ଅଫିସରଙ୍କଠାରୁ ସାର୍ଟିଫିକେଟ ଆଶିବାକୁ ପଡ଼ିବ

ପ୍ରତ୍ୟେକ ଭୋଟ୍ ଗ୍ରହଣ କେନ୍ଦ୍ରରେ ପାନୀୟ କଳ ଭୋଟରମାନଙ୍କ ବସିବା ପାଇଁ ସ୍ଥାନ ଶୌଚାଳୟ ଓ ଜଳର ସୁବିଧା ଉପଲହ୍ଧ କରାଯିବାକୁ ନିର୍ବାଚନ କମିଶନ ସଂପୃକ୍ତ ରାଜ୍ୟଗୁଡ଼ିକର ମୁଖ୍ୟ ନିର୍ବାଚନ ଅଫିସରମାନଙ୍କୁ ନିର୍ଦ୍ଦେଶ ଜାରି କରିଛି ଏହା ବ୍ୟତୀତ ଦିବ୍ୟାଙ୍ଗଜନମାନଙ୍କ ପାଇଁ ସମସ୍ତ ସୁବିଧା କରିବାକୁ ମଧ୍ୟ କମିଶନ ନିର୍ଦ୍ଦେଶ ଦେଇଛି ସମସ୍ତ ଭୋଟ ଗ୍ରହଣ କେନ୍ଦ୍ରରେ ସାନିଟାଇଜର ରଖାଯିବା ବାଧ୍ୟତାମୂଳକ କରାଯାଇଛି ଭୋଟରମାନଙ୍କର ଥର୍ମାଲ୍ ଯାଞ୍ଚ କରାଯିବ ଶାରୀରିକ ଦୂରତା ବଜାୟ ରଖିବାକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି ସମସ୍ତ ଭୋଟର ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ଭୋଟରମାନଙ୍କୁ ହାତରେ ପିନ୍ଧିବା ପାଇଁ ଗ୍ଲୋବ୍ସ ଯୋଗାଇ ଦିଆଯିବ କୋଭିଡ ସଫ୍ରକମଣ ପାଇଁ ମତଦାନର ସମୟସୀମାକୁ ଆଉ ଏକଘଣ୍ଟା ବୃଦ୍ଧି କରାଯିବାକୁ ନିଷ୍ପଭି ନିଆଯାଇଛି ତେବେ ମାଓବାଦୀ ଉପଦ୍ରତ ଅଞ୍ଚଳଗୁଡ଼ିକରେ ଏହା ଲାଗୁ ହେବ ନାହିଁ କୋବିଡରେ ସଂକ୍ରମିତ ବ୍ୟକ୍ତିମାନେ ଭୋଟ ଗ୍ରହଣ ଶେଷ ହେବାର ଘଣ୍ଟାଏ ପୂର୍ବରୁ ଭୋଟ୍ ଗ୍ରହଣ କେନ୍ଦ୍ରରେ ମତଦାନ କରିପାରିବେ ତେବେ ଏହା ସ୍ୱାସ୍ଥ୍ୟକର୍ମୀମାନଙ୍କ ତତ୍ତ୍ୱାବଧାନରେ କରାଯିବ ଟିଏମ୍ ନୋମିନେସନ ତାମିଲନାଡୁରେ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ଜାରି ରହିଛି ପୂର୍ବତନ ପ୍ରଶାସନିକ ସେବା ଅଫିସର ସଗାୟମ୍ ଏକ ନୂଆ ଦଳ ଗଠନ କରିବା ପରେ ସେ ନିର୍ବାଚନ ଲଢ଼ିବା ବିଷୟ ଘୋଷଣା କରିଛନ୍ତି

ଏଫ୍ଏମ୍ ସରକାର କହିଛନ୍ତି ଅଶୋଧିତ ପେଟ୍ରୋଲ ଜାତ ପଦାର୍ଥ ପେଟ୍ରୋଲ ଡିଜେଲ ବିମାନ ଟର୍ବାଇନ୍ ଇନ୍ଧନ ଓ ପ୍ରାକୃତିକ ଗ୍ୟାସ ଉପରେ ଜିଏସ୍ଟି ଲାଗୁ କରିବାକୁ କୌଣସି ପ୍ରସ୍ତାବ ନାହିଁ ଲୋକସଭାରେ ଏକ ଲିଖିତ ଉତ୍ତରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଜିଏସ୍ଟି ପରିଷଦ ଏଥିପାଇଁ କୌଣସି ସୁପାରିଶ କରିନାହାନ୍ତି ସେ କହିଛନ୍ତି ଜିଏସ୍ଟି ପରିଷଦ ଏହା ଉପରେ ପରେ ଯେକୌଣସି ନିଷ୍ପଭ୍ତି ନେବେ ଅନ୍ୟପକ୍ଷରେ ଅର୍ଥରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ପେଟ୍ରୋଲ ଓ ଡିଜେଲର ମୂଲ୍ୟ ହ୍ରାସ କରିବା ଦିଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ଏକାଠି ମିଶି କାର୍ଯ୍ୟ କରିବାକୁ ହେବ ପେଟ୍ରୋଲ ଜାତ ପଦାର୍ଥଗୁଡ଼ିକ ଉପରୁ ଶୁଲ୍କ କମ୍ କରିବାକୁ ସେ ରାଜ୍ୟ ସରକାରମାନଙ୍କୁ ଅନୁରୋଧ କରିଛନ୍ତି ପିଏମ୍ କେୟାର ଅର୍ଥରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ମନରେଗା ଶ୍ରମିକମାନେ ପିଏମ୍ କେୟାର ପାଣ୍ଠିକୁ ଅର୍ଥ ଦାନ କରିଥିବାର ଦୃଷ୍ଟାନ୍ତମାନ ରହିଛି ଲୋକସଭାରେ ଏକ ପ୍ରଶ୍ୱର ଉତ୍ତର ଦେବାକୁ ଯାଇ ଶ୍ରୀ ଠାକୁର କହିଛନ୍ତି ସରକାର ମନରେଗା ଶ୍ରମିକ ଓ ସ୍ଥାନାନ୍ତରିତ ଶ୍ରମିକମାନଙ୍କ ପାଇଁ ରେସନ ଏବଂ ଅନ୍ୟାନ୍ୟ କଲ୍ୟାଣକର ଯୋଜନା ବିଷୟରେ ଘୋଷଣା କରିଛନ୍ତି ପିଏମ୍ କେୟାର ଫଣ୍ଡ ବିଷୟ ଉଲ୍ଲେଖ କରି ଶ୍ରୀ ଠାକୁର କହିଛନ୍ତି ୟୁପିଏ ଶାସନ କାଳରେ ପ୍ରଧାନମନ୍ତ୍ରୀ କ୍ଷାତୀୟ ରିଲିଫ୍ ଫାଉଣ୍ଡେସନକୁ ଯଥେଷ୍ଟ ପ୍ରାଧାନ୍ୟ ଦିଆଯାଉ ନଥିଲା କଞ୍ଜୁମର୍ସ ରାଇଟ୍ସ ଡେ ବିଶ୍ୱ ଖାଉଟି ଅଧିକାର ଦିବସ ଅବସରରେ ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି ଖାଉଟିମାନେ ଉତ୍ତମ ମାନର ପଦାର୍ଥ ପାଇବା ସେମାନଙ୍କର ମୌଳିକ ଅଧିକାର ସେମାନଙ୍କୁ ଏଥିପାଇଁ ଉପଯୁକ୍ତ ମୂଲ୍ୟରେ ଉତ୍ତମ ମାନର ପଦାର୍ଥ ଯୋଗାଇଦିଆଯିବା ପ୍ରତି ସେ ଗୁରୁତ୍ୱାରୋପ କରିଛନ୍ତି କୌଣସି ଅସୁବିଧା ସ୍ଥୁଳେ ଖାଉଟି ଫୋରମରେ ଅଭିଯୋଗ କରିବାକୁ ସେ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି ଏଲ୍ଆଇସି ଠାକୁର ଅର୍ଥରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଭାରତୀୟ କ୍ରୀବନ ବୀମା ନିଗମର ବେସରକାରୀ କରଣ କରାଯାଇ ନାହିଁ ଲୋକସଭାରେ କିଛି ଅତିରିକ୍ତ ପ୍ରଶ୍ୱର ଉତ୍ତର ଦେବାକୁ ଯାଇ ସେ କହିଛନ୍ତି ସରକାର ସ୍ପଚ୍ଛତା ପାଇଁ ଆଇପିଓ ଆଣୁଚ୍ଚନ୍ତି

ମାଇନ୍ସ ଆକ୍ଟ ଖଣିମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଖଣି ଓ ଖଣିଜ ପଦାର୍ଥ ନିୟନ୍ତ୍ରଣ ତଥା ବିକାଶ ଆଇନକୁ ଲୋକସଭାରେ ଉପସ୍ଥାପନ କରିଛନ୍ତି କଂଗ୍ରେସର ଶଶି ଥରୁର୍ ତିନୋଟି ବିଷୟରେ ଏହାର ବିରୋଧ କରିଥିଲେ

ଆଉ ଏକ ପ୍ରଶ୍ୱର ଉତ୍ତର ଦେବାକୁ ଯାଇ ସେ କହିଛନ୍ତି ବିଇଡି ଶିକ୍ଷାର ମାନରେ ଅବନତି ଘଟିଥିବା ସଂକ୍ରାନ୍ତରେ ଅନେକ ଅଭିଯୋଗ ହସ୍ତଗତ ହୋଇଛି ଏଭଳି କ୍ଷେତ୍ରରେ ସଂପୃକ୍ତ କଲେଜଗୁଡ଼ିକ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବିଷୟ ସେ ଜଣାଇଛନ୍ତି

ଜେକେ ଟେରରିଷ୍ଟ କିଲ୍ଡ ଜାମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ସୋପିଆଁ ଜିଲ୍ଲାସ୍ଥିତ ରାଓ୍ୱଲପଡ଼ାଠାରେ ଘଟିଥିବା ଗୁଳିବିନିମୟରେ ଦ୍ୱିତୀୟ ସନ୍ତାସବାଦୀର ମୃତ୍ୟୁ ଘଟିଛି ସରକାରୀ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଆଜି ସକାଳୁ ଆରମ୍ଭ ହୋଇଥିବା ଗୁଳି ବିନିମୟରେ ଆଉଜଣେ ସନ୍ତାସବାଦୀ ପ୍ରାଣ ହରାଇଥିବା ଖବର ହସ୍ତଗତ ହୋଇଛି